ଏହି ଅବସରରେ କେନ୍ଦ୍ରମନ୍ତୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ ଆକିର ଦିବସ ଓଡ଼ିଶା ପାଇଁ ଶତାଦୀ ଶତାଦୀ ପର୍ଯ୍ୟନ୍ତ ନୂଆ ପରିଚୟ ହୋଇ ରହିବ

ତେବେ ଆମେ ଯଦି କୋଭିଡ୍ ନିୟମ ମାନିବା ଓ ମାସ୍କ ଠିକ୍ ଭାବରେ ପିକ୍ଷିବା ତେବେ ବିନା ଲକ୍ଡାଉନ୍ରେ କରୋନା ସଂକ୍ରମଶକୁ ରୋକିପାରିବ

କରିପାରିବା ବିନା ମାସ୍କରେ କେବେବି ଘରୁ ବାହାରିବା ନାହି ଁ

ମାସ୍କ ନ ପିକ୍ଷିଲେ ଏବେ ଦୁଇଗୁଣା ଜରିମାନା ଆଦାୟ କରାଯିବ ବୋଲି ମୁଖ୍ୟମନ୍ତୀ କହିଛନ୍ତି

ସେହିପରି ଭାରତରେ ପ୍ରସ୍ତୁତ ଟିକା ସୁରକ୍ଷିତ ଓ ନିରାପଦ